ରାକ୍ୟ ନିର୍ବାଚନ କମିଶନର୍ ଭାବେ ଦାୟିତ୍ୱ ନେଲେ ଆଦିତ୍ୟ ପ୍ରସାଦ ପାତ୍ତୀ

ସେହିଭଳି ମିଟରକୁ ଟ୍ୟାମ୍ପରିଂ କଲେ ଏହା ସ୍ୱୟକ୍ରିୟ ଭାବେ ବନ୍ଦ ହୋଇଯିବ

ସେ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି

ଆଇନଗତ ଅସୁବିଧା ଯୋଗୁଁ ନିର୍ବାଚନ ହୋଇପାରି ନାହିଁ ଅସୁବିଧା ଦୂର ପରେ ନିର୍ବାଚନ ଅନୁଷିତ ହେବ

ସେହିପରି ଏମାର ମଠ ବଳରାମ ମଠ ରାଧାବଲ୍କଭ ମଠ ରାଘବଦାସ ମଠ ଭଳି ଅନେକ ମଠ ବାସଗୃହ ଓ ଦୋକାନ ରହିଛି

ଏହି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର ସୁନ୍ଦରଗଡ଼ ସମ୍ଭଲପୁର ଦେବଗଡ଼ ଓ ଝାରସୁଗୁଡ଼ା ଏତଦ୍ ବ୍ୟତୀତ ରାକ୍ୟର ଅନ୍ୟାନ୍ୟ ଅଞ୍ଞଳରେ ସାମାନ୍ୟରୁ ମଧ୍ୟମ ଧରଶର ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଞଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି

ସେହିପରି ଜଳକା ନଦୀର ଜଳସ୍ତର ବାଲେଶ୍ୱରର ମଥାନୀ ନିକଟରେ ବିପଦ ସଙ୍କେତ ଉପରେ ରହିଛି

ମାଲକାନଗିରି ଜିଲ୍ଲାର ବାଳିମେଳା ଡ୍ୟାମ୍ର ଦୁଇଟି ଗେଟ୍କୁ ଆଜି ଖୋଲାଯାଇଛି

ଜନବସତିକ୍ ସ୍ରରକ୍ଷା ଦେବାପାଇଁ ଜଳସେଚନ ବିଭାଗ ପକ୍ଷର୍ତ ସେଠାରେ ବାଲିବସ୍ତା ପକାଯାଇଛି

ପୂର୍ବରୁ ପ୍ରାର୍ଥୀମାନେ ସେନାବାହିନୀରେ ନିଯୁକ୍କି ପାଇଁ ଅନ୍ଲାଇନ୍ ଆବେଦନ କରିଥିଲେ

ସେମାନଙ୍କ ଅଟକ ରଖାଯାଇ ପଚରାଉଚ୍ରରା କରାଯାଉଛି